ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ତାର ସେନାବାହିନୀ ପାଇଁ ଗର୍ବିତ

ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ସମେତ ସେନାବାହିନୀର ସମସ୍ତ ସୈନିକଙ୍କୁ ଅଭିନନ୍ଦନ ଜଣାଇବା ସହ କହିଛନ୍ତି ଯେ ଭାରତ ତାର ସେନାବାହିନୀ ପାଇଁ ଗର୍ବିତ କାରଣ ସେମାନେ ସାହସର ସହ ଦେଶର ସ୍ତରକ୍ଷା କରୁଛନ୍ତି ସେନାବାହିନୀକୁ ଉଦବୋଧନ ଦେଇ ମୋଦୀ କହିଛନ୍ତି'ମୁଁ ଭାରତବାସୀଙ୍କ ଶୁଭେଚ୍ଛା ଆଣିଛି ତୁମ ପାଇଁ ଭଲପାଇବା ଆଣିଛି ଆଶୀର୍ବାଦ ଆଣିଛି ଆଜି ମୁଁ ସେହି ସାହସୀ ସୈନିକଙ୍କ ମା' ଭଉଣୀ ଏବଂ ପିଲାମାନଙ୍କୁ ମୋର ହୂଦୟରୁ ଶୁଭେଚ୍ଛା ଜଣାଉଛି ସେମାନଙ୍କର ବଳିଦାନକୁ ପ୍ରଶାମ କର୍ଚ୍ଚି ସେ କହିଛନ୍ତି ଯେ ସୈନିକମାନେ ବରଫ ପାହାଡ ଉପରେ ରହିଥାନ୍ତ କିୟା ମର୍ଭ୍ତମିରେ ରହିଥାନ୍ତ୍ର ସେ ସେମାନଙ୍କ ଗହଣରେ ହିଁ ଦୀପାବଳୀର ପ୍ରକୃତ ଆନନ୍ଦ ଅନୁଭବ କରନ୍ତି ସେ କହିଛନ୍ତି ଯେ ସେ ପ୍ରତ୍ୟେକ ସୈନିକର ମୁହଁରେ ଖୁସି ଦ୍ୱିଗୁଣିତ ହେବାର ଦେଖ୍ୱ ଚ୍ଚନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ହିମାଳୟର ଉଚ୍ଚଭୂମି ହେଉ କି ମରୁଭୂମି ଘଞ୍ଚ ଜଙ୍ଗଲ କିମ୍ବା ଗଭୀର ସମୁଦ୍ର ହେଉ ସୈନିକମାନେ ପ୍ରତ୍ୟେକ ଆହ୍ବାନର ମୁକାବିଲାରେ ବୀରତ୍ୱ ପ୍ରଦର୍ଶନ କରିଛନ୍ତି

ଆଜି ପ୍ରତ୍ୟେକ ଭାରତୀୟ ସୈନିକମାନଙ୍କ ଶକ୍ତି ଏବଂ ସାହସିକତା ପାଇଁ ଗର୍ବିତ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଶ୍ୱ ଇତିହାସ କହେ ଯେ କେବଳ ସେହି ରାଷ୍ଟ୍ରମାନେ ସୁରକ୍ଷିତ ରହିଛନ୍ତି ଯେଉଁ ରାଷ୍ଟ୍ରମାନେ ଆଗକୁ ବଢିଛନ୍ତି ଓ ଲଢେଇ କରିବାର କ୍ଷମତା ରଖିଛନ୍ତି ସେ କହିଛନ୍ତି ଯେ ଇତିହାସ ଯାହା ବି କହ୍ନୁ ଓ ସମୀକରଣ ଯେତେ ବି ବଦଳୁ ଏକଥା ସତ ଯେ ସଜାଗ ରହିବା ହେଉଛି ସ୍ୱରକ୍ଷା ପାଇଁ ରାସ୍ତା ସଚେତନତା ହେଉଛି ସ୍ୱଖର ଶକ୍ତି ଶକ୍ତି ହେଉଛି ବିଜୟର ବିଶ୍ୱାସ ଏବଂ ଦକ୍ଷତା ହେଉଛି ଶାନ୍ତିର ପ୍ରରସ୍କାର ପ୍ରଧାନମନ୍ତ୍ରୀ କହିଛନ୍ତି ବିଶ୍ୱ ଏହା ଭଲ ଭାବେ ଜାଣିଛି ଯେ କୌଣସି ପରିସ୍ଥିତିରେ ବୃଝାମଣା କରିବା ନାହିଁ ଏହା କେବଳ ଆମ ସୈନ୍ୟବାହିନୀ ପାଇଁ ସମ୍ଭବ ହୋଇଛି ବୋଲି ସେ କହିଛନ୍ତି ସେ କହିଛନ୍ତି ଆଜି ସମଗ୍ର ବିଶ୍ୱ ବିସ୍ତାରବାଦୀ ଶକ୍ତି ଦ୍ୱାରା ଅସୁବିଧାରେ ପଡିଛି ବିସ୍ତାରବାଦ ଏକ ପ୍ରକାର ମାନସିକ ବିକୃତି ଏବଂ ଏହା ଅଷ୍ଟାଦଶ ଶତାବ୍ଦୀର ଚିନ୍ତାଧାରାକୁ ପ୍ରତିଫଳିତ କରେ ଏହି ଚିନ୍ତାଧାରା ବିରୋଧରେ ଭାରତ ମଧ୍ୟ ଏକ ଶକ୍ତିଶାଳୀ ସ୍ୱର ପାଲଟିଛି

ଏହି ଅବସରରେ ସେ ଦେଶର ଯୁବକମାନଙ୍କୁ ସୈନ୍ୟବାହିନୀ ପାଇଁ ନିର୍ମାଣ କରିବାକୁ ଆହ୍ପାନ ଦେଇଛନ୍ତି ସାମ୍ପ୍ରତିକ ସମୟରେ ଅନେକ ଷ୍ଟାର୍ଟ ଅପ୍ ସେନାବାହିନୀର ଆବଶ୍ୟକତାକୁ ପୂରଣ କରିବାକୁ ଆଗେଇ ଆସିଛନ୍ତି ପ୍ରତିରକ୍ଷା କ୍ଷେତ୍ରରେ ଯୁବକମାନଙ୍କର ନୃତନ ଷ୍ଟାର୍ଟ ଅପ୍ ଆତ୍ମନିର୍ଭରଶୀଳତା ପ୍ରସଙ୍ଗରେ ଦେଶକୁ ଆହୁରି ଆଗକୁ ନେବ ବୋଲି ଶ୍ରୀ ମୋଦୀ କହିଚ୍ଛନ୍ତି

ଆଜିର ଭାରତ ବୁଝିବା ଏବଂ ବ୍ୟାଖ୍ୟା କରିବାର ନୀତିରେ ବିଶ୍ୱାସ କରେ କିନ୍ତୁ ଯଦି କେହି ଆମ ପାରିବାପଣିଆକୁ ଆହ୍ପାନ କରେ ତେବେ ଉତ୍ତର ମଧ୍ୟ ସମାନ ଢଙ୍ଗରେ ଦିଆଯିବ ସୈନିକମାନଙ୍କୁ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସୀମାରେ ରହି କାର୍ଯ୍ୟ କରିବା ସମୟରେ ଆପଣ ଯେଉଁ ବଳିଦାନ ଦିଅନ୍ତି ତାହା ଦେଶବାସୀଙ୍କ ମନରେ ଏକ ବିଶ୍ୱାସ ସୃଷ୍ଟି କରେ ପିଏମ୍ ଟ୍ରିବ୍ୟୁଟ୍ ଆକି ଦେଶ ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ କବାହରଲାଲ ନେହେରୁଙ୍କ ଜନ୍ମ ଶତବାର୍ଷିକୀରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛି ଏହି ଦିବସକୁ ଶିଶୁ ଦିବସ ଭାବେ ପାଳନ କରାଯାଏ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦୀ ଏହି ଅବସରରେ ଶ୍ରେଦ୍ଧାଞ୍ଜଳୀ ଅର୍ପଣ କରି କହିଛନ୍ତି ଦୀପାବଳି ଶୁଭେଚ୍ଛା ପବିତ୍ର ଦୀପାବଳି ପର୍ବ ଅବସରରେ ରାଷ୍ଟ୍ରପତି ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଟ୍ୱିଟ କରି ସମସ୍ତ ଦେଶବାସୀ ତଥା ବିଦେଶରେ ଅବସ୍ଥାପିତ ସମସ୍ତ ଭାରତୀୟଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇଛି ରାଷ୍ଟ୍ରପତି କହିଛନ୍ତି ଯେ ଆଲୋକର ଏହି ମହାପର୍ବ ଦେଶର ପ୍ରତ୍ୟେକ ଘରେ ସୁଖ ଶାନ୍ତି ଏବଂ ସମୃଦ୍ଧତା ଆଣୁ ଏହି ପର୍ବ ଆମକୁ ମାନବିକତାର ସେବା ଆଡକୁ ଯିବାକୁ ପ୍ରେରଣା ଦିଏ ଯେପରି ଗୋଟିଏ ଦୀପ ଅନେକ ଦୀପ ପ୍ରଜ୍ୱଳିତ କରିଥାଏ ସେହିଭଳି ଆମେ ଆଶା ଏବଂ ସମୃଦ୍ଧିର ପ୍ରଦୀପ ହୋଇ ସମାଜର ଗରିବ ଦରିଦ୍ର ଏବଂ ଅଭାବୀ ଲୋକଙ୍କ ଜୀବନରେ ସୁଖ ବାଶ୍ଚିବା ବୋଲି ସେ କହିଛନ୍ତି ସେ କହିଛନ୍ତି ଦୀପାବଳି ମଧ୍ୟ ସ୍ୱଚ୍ଚତାର ଏକ ପର୍ବ ତେଣୁ ପ୍ରଦୂଷଣ ଏବଂ ପରିବେଶ ଅନୁକୂଳ ପାଳନ କରି ପ୍ରକୃତିକୁ ସମ୍ମାନ ଦେବା ଆମର କର୍ତ୍ତବ୍ୟ

ଏହି ପର୍ବ ସମସ୍ତଙ୍କ ଜୀବନରେ ଆହୁରି ଉଜ୍ଜଳତା ଏବଂ ସୁଖ ଭରି ଦେବା ସହ ସମସ୍ତେ ସମୂଦ୍ଧ ଏବଂ ସୁସ୍ଥ ରୁହନ୍ତୁ ସେ ସ୍ଥାନୀୟ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ କିଣିବା ପାଇଁ ଆହ୍ୱାନ ଦେଇଛନ୍ତି ସେ କହିଛନ୍ତି କୋଭିଡ ମହାମାରୀ ଏପର୍ଯ୍ୟନ୍ତ ଦୂର ହୋଇନାହିଁ ତେଣୁ ସମସ୍ତେ ସତର୍କ ରହିବ ଆବଶ୍ୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଦୀପାବଳିର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି ସେ ଟ୍ୱିଟ୍ କରି କହିଛନ୍ତି ଏହି ପର୍ବ ସମସ୍ତଙ୍କ ଭବିଷ୍ୟତ ପାଇଁ ଉଜ୍ୱଳତା ଆଣିଦେଉ ସମସ୍ତେ ସୁସ୍ଥ ଓ ସମୃଦ୍ଧ ରୁହନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଦୀପାବଳି ଶୁଭେଚ୍ଛା ଜଣାଇବା ଅବସରରେ କହିଛନ୍ତି

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ କେନ୍ଦ୍ର ସରକାର ଏବଂ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକ ପକ୍ଷରୁ ଅଧିକରୁ ଅଧିକ ପରୀକ୍ଷାଗାର ସ୍ଥାପନ ସ୍ୱତନ୍ତ୍ର କୋଭିଡ ଡାକ୍ତରଖାନା ବ୍ୟବସ୍ଥା ଓ ଚିହ୍ନଟ ବ୍ୟବସ୍ଥା ଫଳରେ ଦେଶରେ ଆରୋଗ୍ୟ ହାର ବୃଦ୍ଧି ପାଇବାରେ ଲାଗିଛି

ଦେଶରେ ଆରୋଗ୍ୟ ହାର ବୃଦ୍ଧି ସହ ମୃତ୍ୟୁ ହାର ହ୍ରାସ ପାଇବାରେ ଲାଗିଛି

ସାରା ବିଶ୍ୱରେ ଭାରତର କରୋନା ଜନିତ ମୃତ୍ୟୁ ହାର ସର୍ବନିମ୍ମ ରହିଛି

ସିରମ ଇନଷ୍ଟିଚ୍ୟୁଟ କରୋନା ଟିକା ଉତ୍ପାଦନ ବୃଦ୍ଧି କରିବା ଲାଗି ତତ୍ପରତା ପ୍ରକାଶ କରିଛି ବିଶ୍ୱର ସର୍ବବୃହତ ଟିକା ପ୍ରସ୍ତୁତକାରୀ ଏହି କମ୍ପାନୀ କହିଛି ଯେ ଚୂଡାନ୍ତ ପର୍ଯ୍ୟାୟ ଟିକା ପରୀକ୍ଷାର ଫଳକୁ ଅପେକ୍ଷା କରାଯାଇଛି ଯଦି ଏହି ଆଷ୍ଟ୍ରାଜେନିକା ଟିକା କରୋନା ଭୂତାଣୁ ସଂକ୍ରମଣକୁ ପ୍ରଭାବଶାଳୀ ଭାବେ ପ୍ରତିରୋଧ କରିପାରୁଥିବ ତେବେ ଏହାର ଉତ୍ପାଦନ ବୃଦ୍ଧି କରାଯିବ ସିରମ ଇନଷ୍ଟିଚ୍ୟୁଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଦର ପୁନୱାଲା କହିଛନ୍ତି ଯେ ଟିକା ପ୍ରସ୍ତୁତି ଲାଗି ଦିଲ୍ଲୀ ସରକାରଙ୍କ ଠାରୁ ଜରୁରୀ ଭିଭିରେ ଅନୁମତି ଲୋଡାଯିବ

ମହାରାଷ୍ଟ୍ର କୋଭିଡ୍ ମହାରାଷ୍ଟ୍ର ସରକାର ଆସନ୍ତା ସୋମବାରଠାରୁ ରାଜ୍ୟର ସମସ୍ତ ଧର୍ମସ୍ଥଳୀଗୁଡ଼ିକ ଖୋଲିବା ପାଇଁ ନିଷ୍ପଭି ନେଇଛନ୍ତି

କରୋନା ମହାମାରୀ କନିତ କଟକଣା ଯୋଗୁଁ ଏଗୁଡ଼ିକ ଖୋଲିବା ନେଇ ନିଷ୍ପଭି ବିଳୟିତ ହୋଇଥିଲା ଆଜି ଏ ସମ୍ପର୍କରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି ପରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ମହାରାଷ୍ଟ୍ରର କ୍ୟାବିନେଟ୍ ମନ୍ତ୍ରୀ ଜୟନ୍ତ ପାଟିଲ କହିଛନ୍ତି ଏବେ କରୋନା ରୋଗୀଙ୍କ ସଂଖ୍ୟା କମ୍ ଥିବାରୁ ଧର୍ମସ୍ତୁଳୀଗୁଡ଼ିକ ଖୋଲାଯିବା ନିଷ୍କଭି ଯଥାର୍ଥ ଅଟେ ସେ କହିଛନ୍ତି ସମସ୍ତ ଧର୍ମସ୍ଥଳୀ ପାଇଁ ଗୋଟିଏ ପ୍ରକାର ନିୟମ କାର୍ଯ୍ୟକାରୀ ହେବ ମାସ୍କ୍ ବ୍ୟବହାର କରିବା ହାତ ଧୋଇବା ଏବଂ ସାମାଜିକ ଦୂରତା ଅନୁପାଳନ କରିବା ନିୟମଗୁଡ଼ିକୁ କଡ଼ାକଡ଼ି ଭାବେ ପାଳନ କରାଯିବ ଗତ କିଛି ସପ୍ତାହ ମଧ୍ୟରେ ମହାରାଷ୍ଟ୍ରରେ କରୋନା ସ୍ଥିତିରେ ଉନ୍ନତି ଦେଖାଦେବା ପରେ ରାଜ୍ୟ ସରକାର ଏଭଳି ନିଷ୍ପଭି ଗ୍ରହଣ କରିଛନ୍ତି

ଓଡିଶା ପାଇଁ ଶ୍ରୀମତୀ ଡ଼ି ପୁରନ୍ଦେଶ୍ୱରୀ ପ୍ରଭାରୀ ନିଯୁକ୍ତ ହୋଇଥିବା ବେଳେ ବିଜୟପାଳ ସିଂ ତୋମାର ସହ ପ୍ରଭାରୀ ନିଯୁକ୍ତ ହୋଇଛନ୍ତି